ପରୀକ୍ଷା ଫି' ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପି' ଛାଡ଼ କରିଛନ୍ତି ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଏହି ଘୋଷଣା କରାଯାଇଛି

ସେହି ଦୁଇଟି ହେଲା ପୁରୀ କୋଶାର୍କ ମେରାଇନଡ୍ରାଇଭ୍ର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ ଉଦୟପୁର ବେଳାଭୂମି